ନିଜର ସ୍ୱତନ୍ତ ଉପସ୍ତାପନା ଶୈଳୀପାଇଁ ସେ ଏକ ବିରଳ ପରିଚୟ ସୃଷ୍ କରିଥିଲେ

ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଟିକେଟ୍ ବ୍ୟବପସ୍ତା କରାଯାଇଛି

ଆମ ରାକ୍ୟପାଇଁ କଟକ ଓ ସମ୍ୟଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି ପରୀକ୍ଷାକେନ୍ଦ୍ରଗୁଡ଼ିକରେ ସାମାଜିକ କଟକଶାକୁ କଡ଼ାକଡ଼ି ପାଳନ କରାଯାଇଛି ପରୀକ୍ଷାର୍ଥୀ ସାମାଜିକ ଦ୍ରତା ରକ୍ଷା କରିବା ସହ ମାସ୍କ ପିନ୍ବିବାକୁ ବାଧତାମ୍ଳକ କରାଯାଇଛି